ସେହିଭଳି ଯୋଗାଶ ନିରୀକ୍ଷକଙ୍ ନିଯୁକ୍ତି ପ୍ରକ୍ରିୟା ଓ ଚାକିରି ସର୍ଉ ବଳୀରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି

ସେମାନେ ଏହି ପରୀକ୍ଷାରେ ଉତୀର୍ଶ୍ୱ ନ ହେଲେ ସେମାନଙ୍କ ବାର୍ଷିକ ଇନ୍କ୍ରିମେଙ୍କ୍ ମଂକ୍କୁର କରାଯିବ ନାହିଁ

ସେହିପରି ବାଲୁକା କଳା ପାର୍କ ପାଇଁ ବାଲୁକା ଶିଙ୍ଗୀ ସୁଦର୍ଶନ ପଟନାୟକଙ୍ଙୁ ବାଙ୍କୀ ମୁହାଣ ମୌଜାରେ କମି ଯୋଗାଇଦିଆଯିବ

ଯୁବଗୋଷୀ ବିଜେପିର ଏଭଳି ଲୋକପ୍ରିୟ କାର୍ଯ୍ୟରେ ଅନୁପ୍ରାଶିତ ହୋଇ ଦଳରେ ସାମିଲ ହେଉଛନ୍ତି ବୋଲି ଶ୍ରୀ ଓରାମ କହିଛନ୍ତି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ପ୍ରଫେସର ଅବଦୁଲ ସଲାମ ନିଯୁକ୍ତ ହୋଇଛନ୍ତି ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ତା ସଲାମଙ୍ଙ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ଶିକ୍ଷାବିତ୍ ପ୍ରଫେସର ସଲାମ୍ ରାକ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଶିକ୍ଷାଦାନ କରି ସୁନାମ ଅର୍କନ କରିଛନ୍ତି

ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ରାତିସାରା ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି